ଏହା ସହିତ ମୁଖ୍ୟମନ୍ତୀ ଆସନ୍ତା ନଭେୟରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସନ୍ନିଳନୀ ପାଇଁ ଶିକ୍ରପତିମାନଙ୍କୁ ନିମନ୍ତଣ କରିଛନ୍ତି

ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶାବଳୀ କାରି ହୋଇଥିବାବେଳେ ସପ୍ତାହକ ମଧରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି

ଆକି ସକାଳୁ ଘର ବାଡ଼ିପଟେ ଥିବା ପାଳ ଭାଟିରୁ ପାଳ ଛତୁ ତୋଳୁଥିବା ବେଳେ ଏକ ନାଗସାପ କାମୁଡ଼ିବାରୁ ସେ ଗୁରୁତର ହୋଇପଡ଼ିଥିଲେ

ଏ ନେଇ ବୌଦ୍ଧ ଥାନାରେ ଏକ ଅପମୃତ୍ଧୁ ମାମଲା ରୁଜୁ କରାଯାଇଛି

ଗ୍ରାମବାସୀମାନଙ୍କ ସହାୟତାରେ କରଞ୍ଞିଆ ଡାକ୍ତରଖାନାରେ ମହିଳାଙ୍କ ଭର୍ତି କରାଯାଇଛି